ସେମାନେ ପଞ୍ଜାବ ପୁଲିସ୍ ମହାନିର୍ଦ୍ଦେଶକ ଓ ଗୁଇନ୍ଦା ବିଭାଗ ଡିକିପିଙ୍କ ସହ ବୈଠକରେ ଯୋଗ ଦେଇଛନ୍ତି

ମୁଖ୍ୟମନ୍ତ୍ରୀ କହିଛନ୍ତି ସୂଚନା ଯୋଗାଇବା ବ୍ୟକ୍ତିଙ୍କର ପରିଚୟ ଗୋପନ ରଖାଯିବ ଇତିମଧ୍ୟରେ ସମଗ୍ର ରାଜ୍ୟର ନିରଙ୍କରୀ ଭବନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ ତେଲଙ୍ଗାନାରେ ସବ୍ ବଡ଼ ବଡ଼ ରାଜନୈତିକ ଦଳମାନେ ଟିକେଟ୍ ବଣ୍ଟନ ସମ୍ପର୍ଣ୍ଣ କରିଛନ୍ତି

ଇତିମଧ୍ୟରେ ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି ରାଜନୈତିକ ଦଳଗୁଡ଼ିକର ନେତାମାନେ ସଭାସମିତି ଓ ରୋଡ୍ ଶୋ'ଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି ରାଜସ୍ଥାନ ପୋଲ୍ ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ

ଇତିମଧ୍ୟରେ ଛତିଶଗଡ଼ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପୂର୍ଣ୍ଣମାତ୍ରାରେ ଆଗେଇ ଚାଲିଛି

ଏଥିପାଇଁ ପ୍ରଚାର ଗତ ସନ୍ଧ୍ୟାରେ ଶେଷ ହୋଇଛି

ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀମାନେ ଆଜି ଘର ଘର ବୁଲି ଭୋଟର୍ମାନଙ୍କୁ ପ୍ରବର୍ତ୍ତାଇବାରେ ଲାଗିଛନ୍ତି ଗତକାଲି ପ୍ରଚାରର ଶେଷ ଦିନରେ ବିଜେପି କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଗୁଡ଼ିକର ନେତାମାନେ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭା କରିଥିଲେ

ରିଜର୍ଭ ବ୍ୟାଙ୍କ୍ ପ୍ରଶାସନ ଉପରେ ଆଲୋଚନା ଓ ଏକ ଉପଯୁକ୍ତ ପୁଞ୍ଜି ଢାଞ୍ଚାପାଇଁ ସରକାର ଚାହିଁବାରୁ ଏହି ବୈଠକ ଡକାଯାଇଛି ମୋଟ୍ ଅର୍ଥନୈତିକ ତାଞ୍ଚାକୁ ଖାପ ଖୁଆଇବା ଭଳି ନିଷ୍ପଭି ଗ୍ରହଣ ଲାଗି ଏକ ବିଚାର ବିମର୍ଷ ପ୍ରକ୍ରିୟା ଆରମ୍ଭ ସକାଶେ ମଧ୍ୟ ସରକାର ଚାହୁଁଛନ୍ତି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଅଣବ୍ୟାଙ୍କ୍ ଆର୍ଥକ କମ୍ପାନୀଗୁଡ଼ିକର ନଗଦି ସମସ୍ୟାର ସମାଧାନ ବାହାର କରିବାକୁ ମଧ୍ୟ ରିଜର୍ଭ ବ୍ୟାଙ୍କ୍ର କେନ୍ଦ୍ରୀୟ ବୋର୍ଡ଼ ଚାହୁଁଛି କୌମି ଏକତା ଓ୍ଠିକ୍ ଲୋକମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍ଭାବନା ଜାଗ୍ରତ କରିବା ଓ ଜାତୀୟ ଏକତା ପାଇଁ କୌମି ଏକତା ସପ୍ତାହ ଆଜିଠାରୁ ସମଗ୍ର ଦେଶରେ ପାଳିତ ହେଉଛି ଦେଶର ଗଣତାନ୍ତିକ ଓ ଧର୍ମନିରପେକ୍ଷ ଢାଞ୍ଚା ପ୍ରତି ସୃଷ୍ଟି ହେଉଥିବା ବିପଦଗୁଡ଼ିକୁ ସମ୍ମୁଖୀନ ହେବାପାଇଁ ସଙ୍କଚ୍ଚବଦ୍ଧ ହେବା ଲକ୍ଷ୍ୟରେ ଏହି ସପ୍ତାହ ପାଳନ କରାଯାଇଥାଏ ଭାରତ ଭଳି ଏକ ବିବିଧ ସଂସ୍କୃତି ଓ ବହୁ ଧର୍ମବାଦୀ ରାଷ୍ଟ୍ରରେ ସହିଷ୍ଠୁତା ଶାନ୍ତିପୂର୍୍ଣ ସହାବସ୍ଥାନ ଓ ଭ୍ରାତୂଭାବର ମୂଲ୍ୟବୋଧର ବିକାଶପାଇଁ ସଙ୍କଚ୍ଚ ନେବାକୁ ଏହା ଆମକୁ ସୁଯୋଗ ପ୍ରଦାନ କରେ ସପ୍ତାହେବ୍ୟାପୀ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ଦିନଟିକୁ ଜାତୀୟ ସଂହତି ଦିବସ ଭାବେ ପାଳନ କରାଯାଉଛି କୌମି ଏକତା ସପ୍ତାହର ଶେଷ ଦିନଟିକୁ ସଂରକ୍ଷଣ ଦିବସ ଭାବେ ପାଳନ କରାଯିବ ସେହିଦିନ ପରିବେଶର ସଂରକ୍ଷଣପାଇଁ ଅଧିକରୁ ଅଧିକ ଜନ ସଚେତନତା ସୃଷ୍ଟି ସକାଶେ ବହୁ ସଭାସମିତି ଓ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ପିଏମ୍ ଟ୍ରିବ୍ୟୁଟ୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ରାଣୀ ଲକ୍ଷ୍ମୀବାର୍ଇଙ୍କ କୟନ୍ତୀ ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ରାଣୀ ଲକ୍ଷ୍ମୀବାଇ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ବିପଦ ସମୟରେ ତାଙ୍କର ସାହସ ଓ ଉପନିବେଶବାଦକୁ ତାଙ୍କର ଦୃଢ଼ ବିରୋଧକୁ ଦେଶ କେବେ ଭୁଲିପାରିବ ନାହିଁ ତାଙ୍କଭଳି ମହାନ୍ ଦେଶଭକ୍ତଙ୍କ ପାଇଁ ଭାରତ ସ୍ୱାଧୀନତା ଲାଭ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି ୟୁଏସ୍ ଟ୍ରମ୍ପ୍ ପାକ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପାକିସ୍ତାନକୁ ଶହ ଶହ ନିୟୁତ ଡଲାର ସାମରିକ ସହାୟତା ବନ୍ଦ୍ କରିବାପାଇଁ ତାଙ୍କ ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ସେ କହିଛନ୍ତି ପାକିସ୍ତାନ ଅଲ୍ କଏଦା ନେତା ଓସାମା ବିନ୍ ଲାଦେନ୍କୁ ଏହାର ଏକ ସହରରେ ଆତ୍କଗୋପନ କରି ରହିବାରେ ସାହାଯ୍ୟ କରିଥିଲା

ଗତବର୍ଷ ଅଗଷ୍ଟ ମାସରେ ଟ୍ରମ୍ପ୍ ପ୍ରଶାସନ ତାଙ୍କର ଆଫଗାନିସ୍ତାନ ଓ ଦକ୍ଷିଣ ଏସିଆ ନୀତି ଘୋଷଣା କରିବା ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡ଼ିଥିଲା ପାକିସ୍ତାନ ସନ୍ତାସବାଦୀମାନଙ୍କୁ ନିରାପଦ ଆଶ୍ରୟ ଯୋଗାଉଥିବାର ଆମେରିକା ଦୋଷାରୋପ କରିଥିଲା

ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗ ରାଜିନାମା ଅନୁଯାୟୀ ଏହି କଥାବାର୍ତ୍ତା ହେଉଛି କଥାବାର୍ତ୍ତା ପୂର୍ବରୁ ସିଙ୍ଗାପୁର ପ୍ରତିରକ୍ଷା ମନ୍ତ୍ରୀ ଆଜି ଆସି ପୋର୍ଟ ବ୍ଲେୟର୍ଠାରେ ପହଞ୍ଚବେ

ଗତକାଲି ସାଲେମ୍ଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କେ ପାଲାନୀସ୍ୱାମୀ କହିଛନ୍ତି ବାତ୍ୟା କ୍ଷତିଗ୍ରସ୍ତ କିଲ୍ଲାଗୁଡ଼ିକରେ ରିଲିଫ୍ କାର୍ଯ୍ୟ କୋର୍ସୋର୍ରେ ଆଗେଇ ଚାଲିଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଆଜି ତାମିଲ୍ନାଡୁ ମୁଖ୍ୟମନ୍ତ୍ରୀ ଇ କେ ପାଲାନୀସ୍ୱାମୀଙ୍କ ସହ କଥାବାର୍ତ୍ତା କରିବା ସହ ବାତ୍ୟା ଗାଜା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ପଚାରି ବୃଝିଛନ୍ତି ଏହି ସଙ୍କଟ ସମୟରେ ସାଧାରଣ ଲୋକ ଏବଂ କେନ୍ଦ୍ର ସରକାର ରାଜ୍ୟକୁ ସବୁପ୍ରକାର ସହାୟତା କରିବାପାଇଁ ଆଗେଇ ଆସିବେ ବୋଲି ଏକ ଟ୍ୱିଟ୍ରେ ଶ୍ରୀ କୋବିନ୍ଦ୍ କହିଛନ୍ତି ଶ୍ରୀ କୋବିନ୍ଦ୍ ମୃତବ୍ୟକ୍ତିଙ୍କ ପରିବାର ପ୍ରତି ଶୋକବ୍ୟକ୍ତ କରିଛନ୍ତି

ଏହି କାର୍ଯ୍ୟକ୍ରମ ଦୂରଦର୍ଶନ ଡିଟିଏଚ୍ରେ ଉପଲହ୍ଧ ହେବ

ଏହା ତାଙ୍କ କ୍ରୀଡ଼ା ଜୀବନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଜେରେବ୍ ଚଳିତ ଋତୁର ଶେଷ କ୍ରୀଡ଼ାର ସର୍ବକନିଷ୍ଠ ଚାମ୍ପିୟନ୍ ହେବାର ଗୌରବ ଅର୍ଜନ କରିଛନ୍ତି